ସେ କହିଛନ୍ତି ପ୍ରଧାନମନ୍ତୀଙ୍କ ଜନକଲ୍ୟାଣକାରୀ ଯୋଜନା ତଥା ଆବାସ ଉଜ୍ୱଳା ଓ ଜନଧନ ପରି ଯୋଜନାରେ ଓଡ଼ିଶା ସବ୍ରଠ ଭଲ ଲାଭ ପାଇଛି

ସଂଗୀତ ସୁଧାକର ବାଳକୃଷ୍ଠ ଦାସଙ୍କ ଶୈଳୀରେ ଏହା ଗାନ କରାଯିବ

ତାଙ୍କ ବିୟୋଗରେ ବିଭିନ୍ ମହଲରେ ଶୋକ ପ୍ରକାଶ ପାଇଛି

ଏଥିରେ କେନ୍ଦ୍ରାଞଳ ଆୟ୍କ୍ତ ଅନୀଲ କୁମାର ସାମଲ ଜିଲ୍ଲାପାଳ ସିଏପ୍ସି କମିଶନର ପ୍ରମୁଖ ଯୋଗଦେଇ ବିସ୍ତତ ଭାବେ ଆଲୋଚନା କରିଥିଲେ